ଏଥିରେ କେନ୍ଦ ସରକାରଙ୍କ ବିଭିନ୍ ରାଷ୍ଟ୍ରାୟତ ଉଦ୍ୟୋଗ ମଧ୍ଧ ଅଂଶଗ୍ରହଣ କରିଛନ୍ତି

ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାତ୍ନୀଙ୍କ ଅଧ୍ଧକ୍ଷତାରେ ଅନୁଷ୍ତିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ବଉି ହୋଇଛି

ତେବେ ନିର୍ମାଶ ନିମନ୍ତେ ରାଜ୍ୟ ସରକାର ପାଖି ଯୋଗାଇ ଦେବେ

ଶ୍ରୀଚେତନ୍ୟ ମହାପ୍ରଭୁ ପୁରୀ ରାଧାକାନ୍ତ ମଠରେ ସାଧନା କରୁଥିବା ସମୟରେ ଶିଷ୍ୟମାନଙ୍କୁନେଇ ରଥଗୁଡିକ ସହ ଯାଉଥବାର କିମ୍ବଦନ୍ତୀ ରହିଛି

ଏହାର ପ୍ରଭାବରେ ଆସନ୍ତା ତିନିଦିନ ଧରି ରାକ୍ୟରେ ପ୍ରବଳ ବର୍ଷା ହେବ ବୋଲି ପାଶିପାଗ ବିଭାଗ ପ୍ରର୍ବାନୁମାନ କରିଛି